ସେହିଭଳି କେବଳ କାର୍ଯ୍ୟଦିବସରେ ହିଁ ଟିକାକରଣ ଅଭିଯାନ ଚାଲିବ

ଏଥିସହ ବୟସ୍କ ଲୋକଙ୍କ ଦର୍ଶନ ପାଇଁ ସ୍ୱତନ୍ତ ବ୍ୟବସ୍ରା କରାଯିବ ସେ କହିଛନ୍ତି ଦର୍ଶନ କରିବାପାଇଁ ଶ୍ର ଆଉ କୋଭିଡ୍ ନେଗେଟିଭ୍ ରିପୋର୍ଟ ଦେଖାଇବାକୁ ପଡ଼ିବ ନାହି

ତେବେ ଥର୍ମାଲ୍ ସ୍କ୍ରିନିଂ ମାସ୍କ ପିନ୍ବିବା ସାନିଟାଇଜର୍ ଓ ସାମାଜିକ ଦୂରତା ବଜାୟ ରଖିବା ଆଦି ନିୟମ ପାଳନ କରାଯିବ ବୋଲି ଶ୍ରୀ ବର୍ମା କହିଛନ୍ତି

ମନ୍ଦିର ବେତ୍ନା ଭିତରେ ଥିବା ଦୋକାନଗୁଡ଼ିକ ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ବନ୍ଦ୍ ରହିବ ଆଳତି ସମୟରେ କୌଶସି ଭକ୍ତ ମନ୍ଦିର ଭିତରେ ରହିବେ ନାହିଁ